ଏହି ଅବସରରେ ଦ୍ରଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ରାଜିନାମାମାନ ସ୍ୱାକ୍ଷରିତ ହେବ ବ୍ରାଜିଲ୍ ରାଷ୍ଟ୍ରପତି ଆସନ୍ତାକାଲି ଅନ୍ଦୁଷ୍ଠିତ ହେଉଥିବା ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ସେ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ବ୍ରାଜିଲ୍ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଶ୍ରୀ କୋବିନ୍ଦ ଆଜି ଏକ ନୈଶ ଭୋଜିର ଆୟୋଜନ କରିଛନ୍ତି

ଭାରତ ଓ ବ୍ରାଜିଲ୍ ମଧ୍ୟରେ ରାଜନୈତିକ ଆର୍ଥକ ପ୍ରତିରକ୍ଷା ନିରାପତ୍ତା କୃଷି ମହାକାଶ ସ୍ୱାସ୍ଥ୍ୟ ଓ ଖାଦ୍ୟ ପ୍ରକ୍ରିୟାକରଣ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସୁସମ୍ପର୍କ ରହିଆସିଛି

ଗତକାଲି ବ୍ରାଜିଲ୍ ରାଷ୍ଟ୍ରପତି ଏକ ଚାରିଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚଥିଲେ ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍ ଶ୍ରୀ ବୋଲ୍ସୋନାରୋଙ୍କୁ ପାଲମ୍ ବାୟୁସେନା ବିମାନ ବନ୍ଦରରେ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବ୍ରାଜିଲ୍ ରାଷ୍ଟ୍ରପତିଙ୍କୁ ସାଧାରଣତନ୍ତ ଦିବସର ଅତିଥି କରି ଭାରତ ଆନନ୍ଦିତ

ଏହି ଗସ୍ତ ଫଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ନିବିଡ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି

ପିଏମ୍ ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶ ତଥା ଦେଶ ବାହାରେ ଥିବା ଜନସାଧାରଣଙ୍କ ସହିତ ଭାବ ବିନିମୟ କରିବେ

ପୂର୍ବରୁ ଏ ସମ୍ପର୍କରେ ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଜଳିତ ବର୍ଷର ପ୍ରଥମ ମନ୍ କୀ ବାତ୍ କାର୍ଯ୍ୟକ୍ରମ ଗଣତନ୍ତ୍ର ଦିବସ ଭଳି ଏକ ବିଶେଷ ଦିବସରେ ଅନୁଷ୍ଠିତ ହେବ

ସେହିଭଳି ମାଇ ଗଭ୍ କିୟା ନମୋ ଆପ୍ ଓପନ୍ ଫୋରମ୍ରେ ନିଜର ମତାମତ ମଧ୍ୟ ଲେଖିପାରିବେ

ଆଜି ପର୍ଯ୍ୟନ୍ତ ଏହି ମତାମତ ଗ୍ରହଣ କରାଯିବ ଏବଂ ସେଥବରେ କିଛି ଅଂଶ ଆସନ୍ତାକାଲିର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ସ୍ଥାନ ପାଇପାରିବାର ସମ୍ଭାବନା ରହିଛି ଶାହା ଦିଲ୍ଲୀ ର୍ୟାଲି ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ କଂଗ୍ରେସ ଓ ଆମ୍ ଆଦ୍ମି ପାର୍ଟି ଜନସାଧାରଣଙ୍କୁ ଭ୍ରମିତ କରୁଛନ୍ତି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଭିଯୋଗ କରିଛନ୍ତି କାତୀୟ ରାଜଧାନୀ ଅଞ୍ଚଳରେ ମୁସ୍ତାଫାବାଦଠାରେ ଆୟୋଜିତ ଏକ ଜନସମାବେଶରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ଶାହା କହିଛନ୍ତି ଏହି ଦୁଇ ରାଜନୈତିକ ଦଳ ନାଗରିକତା ସଂଶୋଧନ ଆଇନ ପ୍ରସଙ୍ଗରେ ଜନସାଧାରଣଙ୍କୁ ଉସ୍କାଉଛନ୍ତି

ଏହି ମର୍ମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଦିଆଯାଇଥିବା ଏକ ନିବେଦନ ପତ୍ରରେ ସେମାନେ ଦର୍ଶାଇଛନ୍ତି କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ନାଗରିକ ସମାଜର କିଛି ଲୋକଙ୍କ ସହ ହାତ ମିଳାଇ ଅସତ୍ୟ ଓ ଦୂର୍ଭାବନାପର୍ଷ୍ଣ ଅଭିଯାନ ଚଳାଇବା ସହ ଦେଶର ଲୋକଙ୍କ ବିଭ୍ରାନ୍ତ କର୍ଛନ୍ତି ସେମାନେ ନିର୍ଦ୍ଦିଷ୍ଟ ଭାବେ ସଂଖ୍ୟାଲଗ୍ର ବର୍ଗର କିଛି ଲୋକ ଓ ଯୁବକମାନଙ୍କୁ ନିଜ ମନ୍ଦ ଉଦ୍ଦେଶ୍ୟର ଆୟଧ କରିଛନ୍ତି ବୋଲି ଏଥିରେ ଦର୍ଶାଯାଇଛି ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି ଏହି ଘଟଣା ପଛରେ ବିଦେଶୀ ଶକ୍ତିର କିଛି ହାତ ଥିବା କଥା ସେମାନଙ୍କର ହୃଦ୍ବୋଧ ହେଉଛି ଏଭଳି ଗୋଷ୍ଠୀଙ୍କ ବିରୋଧରେ କଠୋର କାର୍ଯ୍ୟାନ୍ରଷ୍ଠାନ ଗ୍ରହଣ କରିବାକୃ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ଏହି ପ୍ରତିନିଧ୍ୱ ଦଳ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ ପ୍ରଶଂସା କରିଛନ୍ତି

ରାମଦେବ ସିଏଏ ଯୋଗଗୁରୁ ସ୍ୱାମୀ ରାମଦେବ ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ କରୁଥିବା ଲୋକମାନଙ୍କୁ ସମାଲୋଚନା କରିଛନ୍ତି ଏକ ବିବୃଭିରେ ସେ କହିଛନ୍ତି ଗୋଟିଏ ଦେଶ ତାହାର ପାର୍ଲାମେଷ୍ଟଦ୍ୱାରା ଶାସିତ ହୋଇଥାଏ ଏହା ସଡ଼କର୍ତ ଶାସିତ ହୋଇ ନ ଥାଏ ପ୍ରତିବାଦ କରିବାର ଅଧିକାର ନାଗରିକମାନଙ୍କର ରହିଛି ତେବେ ଯେକୌଣସି ପ୍ରତିବାଦ ସତ୍ୟ ଓ ଉପଯୁକ୍ତ ତଥ୍ୟ ଆଧାରିତ ହେବା ଉଚିତ ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ଏବେ ଯେଉଁସବୁ ପ୍ରତିବାଦ ଚାଲିଛି ତାହା ଭୁଲ୍ ସ୍ବଚନା ଉପରେ ଆଧାରିତ ଅନେକ ଲୋକ ଏହି ଆଇନର ସତ୍ୟାସତ୍ୟ ନ ବୁଝି ଅଯଥାରେ ପ୍ରତିବାଦ କରୁଛନ୍ତି କେତେକ ଧାର୍ମିକ ସାମଜିକ ଓ ରାଜନୈତିକ ବ୍ୟକ୍ତି ଦେଶର ମୁସଲ୍ମାନମାନଙ୍କୁ ଏହି ଆଇନ ବିଷୟରେ ବିଭ୍ରାନ୍ତ କରୁଛନ୍ତି ବୋଲି ସେ ଅଭିଯୋଗ କରୁଛନ୍ତି କାତିର ଜନକ ମହାତ୍ଲାଗାନ୍ଧି ଓ ପ୍ରଥମ ପ୍ରଧାନମନ୍ତ୍ରୀ କବାହରଲାଲ୍ ନେହେରୁ ପ୍ରଥମେ ଏହି ନାଗରିକତ୍ୱ ଆଇନ ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ ବୋଲି ସେ କହିଛନ୍ତି ସେ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ସ୍ୱଷ୍ଟ କରି ଦେଇଛନ୍ତି ଜାତୀୟ ନାଗରିକ ପଞ୍ଜୀକରଣ ବ୍ୟବସ୍ଥାକୁ ଦେଶବ୍ୟାପୀ ଲାଗୁ କରିବାକୁ ଆଲୋଚନା ହୋଇ ନାହିଁ କି ଏହାକୁ ଲାଗୁ କରାଯିବା ନେଇ କୌଣସି ନିଷ୍ପଭି ନିଆଯାଇ ନାହିଁ ଏହା ସତ୍ତ୍ୱେ ମଧ୍ୟ ଏହି ପଞ୍ଜିକା ବିରୋଧରେ ଆନ୍ଦୋଳନ ଚାଲିଛି କେତେକ ଅନୁପ୍ରବେଶକାରୀ ମଧ୍ୟ ନାଗରିକତ୍ୱ ସଂଶୋଧନ ଆଇନ ଓ ଜାତୀୟ ନାଗରିକ ପଞ୍ଜିକାକୁ ନେଇ ଆନ୍ଦୋଳନ କରୁଥିବା ଶ୍ରୀ ରାମଦେବ ଅଭିଯୋଗ କରିଛନ୍ତି

ଏହି ଅବସରରେ ନୂଆଦିଲ୍ଲୀରେ ନିର୍ବାଚନ ଆୟୋଗଙ୍କଦ୍ୱାରା ଆୟୋଜିତ ହେବାକୁ ଥବବା ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ନିର୍ବାଚନ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଭିନ୍ନ ଜିଲ୍ଲା ତଥା ରାଜ୍ୟସ୍ତରୀୟ ଅଧିକାରୀଙ୍କୁ ଏହି ସମାରୋହରେ ପୁରସ୍କୃତ ମଧ୍ୟ କରାଯିବ ଡବ୍ଲ୍ୟଇଏଫ୍ ଗୋୟଲ୍ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ୍ ବିଶ୍ୱ ବାଣିଜ୍ୟ ସଙ୍ଗଠନର ମୁଖ୍ୟ ରବର୍ଟୋ ଆଜେଭେଡ଼ୋଙ୍କ ସହ ବହୁପାକ୍ଷିକ ବାଶିଜ୍ୟ ବ୍ୟବସ୍ଥା ଏବଂ ଭାରତର ଭୂମିକା ସମ୍ପର୍କରେ ଆଲୋଚନା କରିଛନ୍ତି ଶ୍ରୀ ଗୋୟଲ୍ କହିଛନ୍ତି ବିଶ୍ୱ ବାଣିଜ୍ୟକୁ ଅଧିକ ସଫଳ କରିବାପାଇଁ ଭାରତ ଗୁରୁତ୍ୱପୂର୍ଷ ଭୂମିକା ନିର୍ବାହ କରିବାକୁ ପ୍ରସ୍ତତ ଏ କ୍ଷେତ୍ରରେ ମଧ୍ୟ ସଂସ୍କାର ଆଣିବାପାଇଁ ଭାରତ ଆଗ୍ରହୀ